ବାବାଗ୍ରଣ୍ଡ ଅଞ୍ଚଳରେ କିଛି ସନ୍ତାସବାଦୀ ଲୁଚି ରହିଥିବାର ନିର୍ଦ୍ଦିଷ୍ଟ ସ୍ୱଚନା ପାଇବା ପରେ ସୁରକ୍ଷା ବାହିନୀ ପକ୍ଷରୁ ତଲାସି ଅଭିଯାନ ଆରମ୍ଭ କରାଯାଇଥିଲା ସନ୍ତାସବାଦୀମାନେ ଯବାନମାନଙ୍କ ଉପରକୁ ଗୁଳି ଚଳାଇବା ପରେ ସଂଘର୍ଷ ଘଟିଥିଲା ମୃତ ସନ୍ତାସବାଦୀ ନିକଟରୁ ବହୁ ଅସ୍ତଶସ୍ତ ଜବତ କରାଯାଇଛି ଇତି ମଧ୍ୟରେ ଉତ୍ତର କାଶ୍କୀରର ସୋପୋର ଅଞ୍ଚଳର ୱାର୍ପୋରାଠାରେ ସନ୍ତାସବାଦୀମାନଙ୍କ ଆକ୍ରମଣରେ ଜଣେ ପୁଲିସ୍ କର୍ମଚାରୀ ସହୀଦ୍ ହୋଇଛନ୍ତି ନାଇଡ୍ କୋର୍ଟ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ କହିଛନ୍ତି ଭାରତ ସରକାର ବିଚାରପତିମାନଙ୍କର ଖାଲି ପଡ଼ିଥିବା ସ୍ଥାନଗୁଡ଼ିକର ପୂରଣ ପାଇଁ ସକ୍ରିୟ ପଦକ୍ଷେପ ନେଉଛନ୍ତି

ଆଲାହାବାଦ ହାଇକୋର୍ଟଠାରେ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ଉପରାଷ୍ଟ୍ରପତି କହିଛନ୍ତି ନିର୍ବାଚନ ଅପରାଧ ପାଇଁ ସ୍ୱତନ୍ତ୍ର କୋର୍ଟମାନ ସ୍ଥାପନ ହେବା ଉଚିତ ଓ ସେଗୁଡ଼ିକରେ ଠିକ୍ ସୟୟରେ ମାମଲାଗୁଡ଼ିକର ସମାଧାନ ହେବା ଆବଶ୍ୟକ ଦଳବଦଳ ଆଇନରେ ସଂସ୍କାର ଆଣିବାର ସମୟ ଆସି ପହଞ୍ଚିଛି ବୋଲି ଶ୍ରୀ ନାଇଡୁ କହିଛନ୍ତି

ଦୈନନ୍ଦିନ ଅଦାଲତ ଶୁଣାଶିରେ ହିନ୍ଦୀ କିମ୍ବା ଆଞ୍ଚଳିକ ଭାଷାର ବ୍ୟବହାର କରିବାକୁ ଶ୍ରୀ ନାଇଡୁ ଆହ୍ୱାନ ଦେଇଛନ୍ତି ସେ କହିଛନ୍ତି କୋର୍ଟ ଶୁଣାଣିରେ ସ୍ଥାନୀୟ ଭାଷା ବ୍ୟବହାର କରିବା ଅତ୍ୟନ୍ତ କରୁରୀ କାରଣ ତାହା କୋର୍ଟ ଉପରେ ସାଧାରଣ ଲୋକଙ୍କ ବିଶ୍ୱାସ ବୃଦ୍ଧି କରିବ ଶ୍ରୀ ନାଇଡୁ ନବନିର୍ମିତ ହାଇକୋର୍ଟ ଅଟ୍ଟାଳିକା ଆନେକ୍ୱକୁ ଉଦ୍ଘାଟନ କରିଛନ୍ତି

ଗୁଜରାତ୍ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଏକ ଇସ୍ତାହାରରେ କୁହାଯାଇଛି ଓମାନ୍ର ଏକ ବନ୍ଦରଠାରେ ଅଟକି ରହିଥିବା ଅନେକ ଜାହାଜର କର୍ମଚାରୀମାନଙ୍କୁ ଉଦ୍ଧାର କରାଯାଇଛି ଭାରତ ସରକାର ଓ ଗୁଜରାତ୍ ରାଜ୍ୟ ସରକାରଙ୍କ ପକ୍ଷରୁ ଠିକ୍ ସମୟରେ ନିର୍ଦ୍ଦେଶ ମିଳିବା ଯୋଗୁଁ ଏହା ସମ୍ଭବ ହୋଇଛି ଗାନ୍ଧିନଗରଠାରେ ଜାରି ସେହି ଇସ୍ତାହାରରେ କୁହାଯାଇଛି ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ କେନ୍ଦ୍ର ସରକାର ଗୁଜରାତ୍ ସାମୁଦ୍ରିକ ବୋର୍ଡ଼ ଓ ଭାରତୀୟ ନୌବାହିନୀ ସହ କଥାବାର୍ତ୍ତା କରିଥିଲେ

ଛତିଶଗଡ଼ କଙ୍ଗ୍ ଛତିଶଗଡ଼ ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ତଥା ବିଧାୟକ ରାମ ଦୟାଲ୍ ଉକେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି ଆଜି ବିଳାସପୁରଠାରେ ଅନୁଷ୍ଠିତ ଏକ ସଭାରେ ବିଜେପି ଜାତୀୟ ସଭାପତି ଅମିତ୍ ଶାହାଙ୍କ ଉପସ୍ଥିତିରେ ସେ ଯୋଗ ଦେଇଛନ୍ତି

ଚଳିତ ବର୍ଷ ତାଙ୍କୁ ବରିଷ୍ଠ ଆଦିବାସୀ ନେତା ଭାବେ କଂଗ୍ରେସ କାର୍ଯ୍ୟକାରୀ ସଭାପତି ନିଯୁକ୍ତି ଦିଆଯାଇଥିଲା

ଭୂତାଣୁ ସଂକ୍ରମଣ ସିନ୍ଧି କ୍ୟାମ୍ପ୍ ଅଞ୍ଚଳକୁ ବ୍ୟାପିଥିବାର କୁହାଯାଉଛି ସହରର ଅନ୍ୟାନ୍ୟ ଭାଗରେ ଭ୍ତାଣୁ ସଂକ୍ରମଣର ସମ୍ଭାବନାକୁ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀମାନେ ଏଡେଇ ଦେଇନାହାନ୍ତି

ମଶା ଧ୍ରଆଁ ଦେବା ଏବଂ ମଶା ଅଣ୍ଡା ନଷ୍ଟ କରିବାପାଇଁ ଅନ୍ୟାନ୍ୟ ଉପାୟମାନ ଗ୍ରହଣ କରାଯାଉଛି

ଭୂତାଣୁ ସଂକ୍ରମିତ ଅଞ୍ଚଳକୁ ଗସ୍ତ ନ କରିବାପାଇଁ ଗର୍ଭବତୀ ମହିଳାମାନଙ୍କୁ ପରାମର୍ଶ ଜାରି କରାଯାଇଛି ଲୋକମାନଙ୍କୁ ଘରର ବାତାବରଣ ପରିଷ୍କାର ରଖିବା ଓ ପାଣି ଟାଙ୍କି ପ୍ରଭୂତି ସଫା ରଖିବାପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି

ସେହି ଅଞ୍ଚଳରେ ପ୍ରାଦେଶିକ ଗଭର୍ଷର୍ ମ୍ରଖପାତ୍ର ମହଞ୍ଜଦ ଯାୱାଦ ହେଜରୀ ଏଏଫ୍ପି ସମ୍ଘାଦ ସଂସ୍ଥାକ୍ର କହିଛନ୍ତି ସଂସଦୀୟ ପ୍ରାର୍ଥୀ ମଜିଫା ୟୁସ୍ଫାଇବେକ୍ ସେହି ଅଞ୍ଚଳରେ ପ୍ରଚାର କର୍ଥିଲେ ଏକ ରାଜନୈତିକ ର୍ୟାଲିରେ ଏହା ହେଉଛି ସବୁଠୁ ସଦ୍ୟ ଆକ୍ରମଣ

ସୁଷମା ୟୁଏନ୍ ଇଣ୍ଡିଆ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ କହିଛନ୍ତି ଭାରତ ସର୍ବାଧିକ ସଂଖ୍ୟକ ଭୋଟ ସହ କାତିସଂଘ ମାନବାଧିକାର ପରିଷଦକୁ ନିର୍ବାଚିତ ହୋଇଛି

ଭାରତ ନିର୍ବାଚିତ ହେବା ପରେ କାତିସଂଘରରେ ଭାରତର ରାଷ୍ଟ୍ରଦୃତ ସୟଦ୍ ଆକବରୁଦ୍ଦିନ୍ କହିଛନ୍ତି ଭାରତ ସପକ୍ଷରେ ସର୍ବାଧିକ ମତଦାନ ହେବାରୁ ଆନ୍ତର୍କାତିକ ସ୍ତରରେ ଭାରତର ଗୁରୁତ୍ୱ ଏଥିରୁ ସ୍ୱଷ୍ଟ ହୋଇଯାଇଛି

ମୃତକମାନଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ସ୍କୁଲ୍ ପିଲା

ସ୍ଥାନୀୟ ପୁଲିସ୍ ମୁଖ୍ୟ କହିଛନ୍ତି ହଠାତ୍ ବନ୍ୟା ଆସିବା ଓ ଭୂସ୍କଳନ ହେବା ଯୋଗୁଁ ଉତ୍ତର ସୁମାତ୍ରା ପ୍ରଦେଶର ମାଶ୍ଚେଲିଙ୍ଗ୍ ନାଟାଲ୍ ଜିଲ୍ଲା ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି

ଗତ ସନ୍ଧ୍ୟାରେ ଏହି ଘଟଣା ଘଟିଛି ଧଉଳଗିରି ହିମାଳୟ ପର୍ବତଶ୍ରେଣୀର ମାଉଣ୍ଟ୍ ଗୁର୍ଜା ଶ୍ଚଙ୍ଗ ସ୍ଥିତ ମୂଳ ଶିବିରଠାରେ ଏହି ଭୂସ୍କଳନ ହୋଇଥିଲା

ଆଉ ଜଣେ ନେପାଳୀ ପର୍ବତାରୋହୀଙ୍କର କୌଣସି ପତ୍ତା ମିଳୁ ନାହିଁ

ସେହି ସମୟରେ ପର୍ବତାରୋହୀମାନେ ପାଗରେ ଉନ୍ନତି ଘଟିବା ପର୍ଯ୍ୟନ୍ତ ସେଠାରେ ଆଶ୍ରୟ ନେଇଥିଲେ ମୃତଦେହଗୁଡ଼ିକୁ ଆଶିବାପାଇଁ ଆଜି ସକାଳୁ ଏକ ହେଲିକପ୍ଟର ପଠାଯାଇଥିବା ସତ୍ତ୍ୱେ ଖରାପ ପାଗ ଯୋଗୁଁ ତାହା ଅବତରଣ କରିପାରି ନ ଥିଲା